ମୁଖ୍ୟମନ୍ତୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀମାନଙ୍କର ନାମ ଘୋଷଣା କରିଛନ୍ତି

ଆହତ ରାଣୀଙ୍କ ସ୍ରାନରେ ଗୋଲକିପର ସବିତାଙ୍କୁ ଦଳର ଅଧିନାୟିକା କରାଯାଇଛି ଓଡ଼ିଶାର ଦୀପଗ୍ରେସ ଏକ୍କା ଦଳର ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି